ଏ ନେଇ ଆଜି ବାଚସ୍ତି ସ୍ୱର୍ଯ୍ୟ ନାରାୟଣ ପାତ୍ର ସ୍ୱଚନା ଦେଇଛନ୍ତି

ଯେପରିକି ଶ୍ରନ୍ୟକାଳ ମୁଲତବୀ ପ୍ରସ୍ତାବ ମୋସନ କଲିଂ ଆଟେନସନ ରହିବ ବସିବା ପାଇଁ ବିଧାୟକମାନେ ଚାରି ଫୁଟ ଦୂରତା ବଜାୟ ରଖିବେ ଦର୍ଶକ ଗ୍ୟାଲେରୀରେ ବିଧାୟକଙ୍କ ପାଇଁ ବସିବାର ବ୍ୟବସ୍କା କରାଯିବ ସଂସଦର ଭଳି ବିଧାୟକଙ୍ଙ ସିଟ୍ ସାମ୍ନାରେ ସିଲ୍ଡ କାଚ ଲଗାଯାଇଛି

ଏହାର ପ୍ରଭାବରେ ନବରଙ୍ଗପୁର ନ୍ଆପଡା ବରଗଡ ବଲାଙ୍ଗୀର ଓ ଝାରସୁଗୁଡାକୁ ରେଡ ଓ୍ୱାର୍ଗିଂ କାରି କରାଯାଇଛି